ମଧ୍ୟ ଆଜି ଦିନକ ପାଇଁ ସୁଗିତ ରଖାଯାଇଛି

ଫ୍ରାନ୍ନ ଓ ବେଲଜିୟମ ପରେ ଇଲଣ୍ଡ ଓ କ୍ରୋଏସିଆ ଫିଫା ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ଭାରତ ଏବଂ ନ୍ୟୁଜିଲାଣ୍ଡ ଯୋଡି ଦିଭିଜ୍ ଶରନ୍ ଓ ଆରଟେମ୍ ସିଟାକ୍ ୱିଧିଲଡନ ଟେନିସ ଚାମ୍ପିୟନସିପର ପୁରୁଷ ଡବ୍କଲସ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଲ କମିଶନ୍ ପୋଲ୍ସ୍ ଏକ ସଙ୍ଗରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ କରାଇବାର ସମ୍ଭାବନା ଉପରେ ଆଇନ କମିଶନ୍ ସମସ୍ତ ଜାତୀୟ ଓ ସ୍ୱୀକୃତିପ୍ରାପ୍ତ ରାଜ୍ୟସ୍ତରୀୟ ରାଜନୈତିକ ଦଳଗ୍ରଡ଼ିକ ସହ ବିଚାର ଆଲୋଚନା ଜାରି ରଖିଛନ୍ତି ଏ ସଂକ୍ରାନ୍ତ ଦୁଇଦିନିଆ ବୈଠକ ଗତକାଲି ନ୍ତଆଦିଲ୍ଲୀଠାରେ ଆରମ୍ଭ ହୋଇଥିଲା

ଆଇନ କମିଶନ ଏକ ସଙ୍ଗରେ ନିର୍ବାଚନ ସାୟିଧାନିକ ଓ ନ୍ୟାୟିକ ଆଭିମୁଖ୍ୟ ଶୀର୍ଷକ ଆଲୋଚନାର ଚିଠା ପ୍ରସ୍ତୁତ କରିଛନ୍ତି ଓ ରାଜନୈତିକ ଦଳ ସାୟିଧାନିକ ବିଶେଷଜ୍ଞ ଅମଲାତନ୍ତ୍ର କର୍ମଚାରୀ ଶିକ୍ଷାବିତ୍ ତଥା ସର୍ବସାଧାରଣଙ୍କ ସମେତ ସମସ୍ତଙ୍କର ମତାମତ ଲୋଡ଼ିଛନ୍ତି

ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ପ୍ରସ୍ତତ ଥିବାର ବାରମ୍ଭାର କହିଆସ୍ରଛି ନିର୍ବାଚନ କମିଶନ ବାରମ୍ଭାର କହି ଆସୁଛନ୍ତି ଯଦି ଆଇନଗତ ବ୍ୟବସ୍ଥା ସହିତ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଏ ତେବେ ଏକ ସଙ୍ଗରେ ନିର୍ବାଚନ ପାଇଁ କମିଶନ ପ୍ରସ୍ତୁତ ଅଛନ୍ତି ପିଏମ ରାଜସ୍ତ୍ରାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାମୁହିକି ବିକାଶ ଓ ସମସ୍ତଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ହେଉଚି ତାଙ୍କ ସରକାରଙ୍କ ମୂଳଲକ୍ଷ୍ୟ ଗତକାଲି ଜୟପୁରଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ମୋଦି କହିଛନ୍ତି ବିକାଶର ସୁଫଳ ସମଗ୍ର ଦେଶରେ ପଞ୍ଚାଇବା ପାଇଁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଭ୍କ ଜୀବନକୁ ନିରାପଦ ସହଜ ଓ ସୁରକ୍ଷିତ ରଖିବା ସକାଶେ ସରକାର ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି ସେ କହିଛନ୍ତି ସରକାର ତାଙ୍କ ପ୍ରତିଶ୍ରତି ମୁତାବକ ଫସଲର ସହାୟକ ମୂଲ୍ୟ ଦେଢଗୁଣା ବୃଦ୍ଧି କରିଛନ୍ତି

ଅମରନାଥ ଯାତ୍ରା ସସ୍ପେଣ୍ଡ ଜାମ୍ମୁ କାଶ୍ମୀର ରାଜ୍ୟପାଳ ଏନଏନ ଭୋରା ଗତକାଳି ରାଜଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ଉପତ୍ୟକାର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି ତିନିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁରେ ଗଭୀର କ୍ଷୋଭ ପ୍ରକାଶ କରି ଶ୍ରୀଭୋରା ସେନା ଏବଂ ସମସ୍ତ ନିରାପତ୍ତା ବାହିନୀ ମାନଙ୍କ ସଂଚାଳନା ପ୍ରକ୍ରିୟା ନିୟମକୁ କଡାକଡି ଭାବେ ପାଳନ କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି ସମସ୍ତ ସୁରକ୍ଷା ବାହିନୀର ମୁଖ୍ୟ ରାଜ୍ୟାପାଳଙ୍କୁ ଅମରନାଥଯାତ୍ରାଙ୍କୁ ନିରାପଦ ଭାବେ ସଂଚାଳନ କରିବା ଦିଗରେ ଦିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲା

ଗତକାଲି କୋଲକାତାଠାରେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଇ ଶୀ ପଭ୍ କହିଛନ୍ତି ସରକାର କେବଳ ରପ୍ତାନୀକାରୀମାନଙ୍କର ଅସୁବିଧା ଦୂର କରିବାକୁ ଚାହାଁନ୍ତି ଯାହାର ଅର୍ଥ ନୁହେଁ ଭାରତର ରପ୍ତାନୀ ହେଉଥିବା ସାମଗ୍ରୀଗୁଡିକୁ ସବ୍ସିଡି ଯୁକ୍ତ କରିବା ଆଉ ଏକ ସମାବେଶରେ ଉଦ୍ବୋଧନ ଦେଇ ବାଣିଜ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନର ସ୍ଥିତି ଏବେ ଦୋଦୁଲ୍ୟମାନ ଅବସ୍ଥାରେ ରହିଛି ମାତ୍ର ବାଣିଜ୍ୟ ନୀତିକୁ ନିୟନ୍ତ୍ରଣ କରିବା ଦିଗରେ ଏହାର ଆବଶ୍ୟକତାକୁ ଭାରତ ସବୁବେଳେ ଦୃଢ ସମର୍ଥନ କରୁଛି

ତେବେ ସବୁଦେଶ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ଏବଂ ଅରାଜକତା ସୃଷ୍ଟି ହେବ

ନଡ୍ଡା ଏମ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତକାଲି ନୂଆଦିଲ୍ଲୀ ଏମ୍ବରେ ଟେଲିମେଡିସିନ୍ ବ୍ୟବସ୍ଥା ଏବଂ ଇ ଶିକ୍ଷା ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛିଏମ୍ସରେ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ଶିକ୍ଷା ବ୍ୟବସ୍ଥାରେ ଦୂରଶିକ୍ଷା ଏବଂ କୌଶଳ ପର୍ଯ୍ୟବେଶିତ ଶିକ୍ଷାକୁ ସାମିଲ କରିବା

ରାଷ୍ଟ୍ରପତି ମାର୍ଦୋଲର ମଂଗେସି ଗାଁରେ ଅବସ୍ଥିତ ମଂଗେସ୍ ମନ୍ଦିର ପରିଦର୍ଶନ କରିବେ ଗତକାଲି ଗୋଆ ଗସ୍ତରେ ପ୍ରଥମ ଦିନରେ ରାଷ୍ଟ୍ରପତି ପଣଜ୍ଞୀ ନିକଟସ୍ଥ ଶ୍ୟାମ ପ୍ରସାଦ ମୁର୍ଖାଜୀ ଷ୍ଟାଡିୟମରେ ଅନୁଷ୍ଠିତ ଗୋଆ ବିଶ୍ୱବିଦ୍ୟାଳୟର ତିରିଶ ତମ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରିଥିଲେ ଗୋଆ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଞ୍ଜାପନ କରାଯାଇଥିଲା

ପ୍ରବଳ ବର୍ଷା ଯୋଗୁଁ ଗତକାଲିଠାର୍ଚ କେତେକ ଯାତୀ ସେହି ସ୍ଥାନକୁ ଆସିପାରି ନ ଥିଲେ

ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ସଂସ୍ଥା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ

କ୍ରିକେଟ ବିଷ୍ଟଲଠାରେ ଆଜି ସନ୍ଧ୍ୟାରେ ଭାରତ ଓ ଇଲଣ୍ଡ ମଧ୍ୟରେ ତିନି ମ୍ୟାଚ ସିରିଜରେ ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ

ଫିଫା ଫିପା ବିଶ୍ୱକପ୍ ଫୁଟବଲରେ ଇଂଲଣ୍ଡ ଏବଂ କ୍ରୋଏସିଆ ସେମି ଫାଇନାଲରେ ଫ୍ରାନ୍ନ ଏବଂ ବେଲଜିୟମ ସହ ଖେଳିବେ

ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି

ପୁଲିସ ଡିଜି ଆରପି ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗତକାଲିର ବୈଠକରେ ତିନିଠାକୁରଙ୍କ ସୁରକ୍ଷା ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା